ଅନ୍ୟାନ୍ୟ ଦେଶଗୁଡ଼ିକରେ ଆମର ପାମ୍ପରିକ ଜ୍ଞାନ ଲୋକାଦ୍ରତ ହେଉଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ

ପିଏମ୍ ଆୟୁର୍ବେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ ଏହା ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଆଜି ଗୁଜୁରାଟ୍ର କାମ୍ନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଏବଂ କ୍ରୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଆମର ପାରମ୍ପରିକ ଞ୍ଜାନ ବର୍ତ୍ତମାନ ଅନ୍ୟାନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକାଦୃତ ହେଉଥିବାରୁ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଅତ୍ୟନ୍ତ ଆନନ୍ଦ ଦେଉଛି ପାରମ୍ପରିକ ଔଷଧ ଲାଗି ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଡବ୍ଲ୍ୟଏଚ୍ଓ ଭାରତକୁ ମନୋନୀତ କରିଥିବାରୁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ ସମ୍ପର୍କରେ ଭାରତର ଏକ ବୃହତ୍ ଐତିହ୍ୟ ରହିଛି ମାତ୍ର ଏହି ଜ୍ଞାନ ପୁସ୍ତକ ମଧ୍ୟରେ ସୀମିତ ରହିଛି ତେବେ ଆଧୁନିକ ସମାଜର ଆବଶ୍ୟକତା ଅନୁଯାୟୀ ଏହି ଜ୍ଞାନର ବିକାଶ କରିବା ଉପରେ ଶ୍ରୀ ମୋଦି ଗୁର୍ତ୍ୱାରୋପ କରିଛନ୍ତି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ନିଂ ଜରିଆରେ ଉଦ୍ଘାଟିତ ହୋଇଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ସମୟରେ ଚିହ୍ନଟ ନମୁନା ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବାରୁ ଦେଶରେ ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି

ପ୍ରେକ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦେଶ ଏବଂ ବିଶ୍ୱ ସମ୍ମୁଖରେ ଆଜି ରହିଥିବା ବିଭିନ୍ନ ଆହ୍ୱାନର ସମାଧାନ କଲାବେଳେ ଜାତୀୟ ସ୍ୱାର୍ଥକୁ ବିଚାରକୁ ନେବା ସହିତ ଆନ୍ତର୍ଜାତିକ ଦିଗଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ

ଆଗାମୀ ସମୟର ପରିବେଶ ଓ ପରିସ୍ଥିତିକୁ ବିଚାରକୁ ନେଇ ଦେଶକୁ ପ୍ରସ୍ତୁତ ରହିବାକୁ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ ଶ୍ରୀ କୋବିନ୍ଦ କହିଛନ୍ତି ଏହି ମହାବିଦ୍ୟାଳୟ ଖାଲି ଯେ ଭାରତୀୟ ଶିକ୍ଷାର୍ଥୀମାନଙ୍କୁ ସମରକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛି ତାହା ନୁହଁ ଆମର ପଡ଼ୋଶୀ ମିତ୍ର ରାଷ୍ଟ୍ରଗୁଡ଼ିକର ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ସନ୍ତ୍ରାସବାଦର ଦମନରେ ଓ ମାନବିକତା ମୂଲ୍ୟବୋଧର ପ୍ରତିଷ୍ଠାରେ ଏକ ସୁରକ୍ଷିତ ଓ ନିରାପଦ ବିଶ୍ୱ ଗଢ଼ିବାର ସ୍ୱପ୍ନ ସାକାର ହୋଇପାରିବ ଯେକୌଣସି ପ୍ରକାରର ସନ୍ତାସବାଦକୁ ମୂଳପୋଛ କରିବା ପାଇଁ ସାମୁହିକ ପ୍ରଚେଷ୍ଟା ଓ ବିଶ୍ୱ ସମୁଦାୟର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଅମ୍ଫନ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଓ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ

ଏହି ବୈଠକ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସରକାରୀ ବାସଭବନରେ ଆୟୋଜିତ ହୋଇଥିଲା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏହା ଏନ୍ଡିଏର ପ୍ରଥମ ବୈଠକ ଥିଲା

ବିଜେପି ରାଜ୍ୟ ମୁଖ୍ୟ ସଞ୍ଚୟ କୟସ୍ୱାଲ୍ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଏହି ବୈଠକରେ ଯୋଗ ଦେଇଥିଲେ

ଇତିମଧ୍ୟରେ ଏକ ମାତ୍ ନିର୍ଦ୍ଦଳୀୟ ବିଧାୟକ ସ୍ୱମୀତ ସିଂହ ଏନ୍ଡିଏକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି ଆଜି ନୀତିଶ କୁମାରଙ୍କ ସହିତ ଆଲୋଚନା ପରେ ସେ ଏହି ନିଷ୍କଭି ନେଇଥିବା କହିଛନ୍ତି ସେ ଚକାଇ ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଚ୍ଛନ୍ତି

ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସେ କହିଛନ୍ତି ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ୍ର ଅଷ୍ଟମ ପର୍ଯ୍ୟାୟ ବର୍ତ୍ତମାନ ଅବ୍ୟାହତ ରହିଛି

ଧନ୍ତେରସ୍ ଆକି ଦେଶ ବ୍ୟାପୀ ଧନ୍ତେରସ ପାଳନ କରାଯାଉଛି କୃଷ୍ଣପକ୍ଷ ତ୍ରୟୋଦଶୀ ଦିନକୁ ଦିପାବଳୀର ପ୍ରଥମ ଦିବସ ଭାବେ ପାଳନ କରାଯାଇଥାଏ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ଦେଶବାସୀଙ୍କୁ ପ୍ରଭୁ ଧନନ୍ତ୍ୱରୀ ସୁକ ଶାନ୍ତି ଧନ ଓ ସୌଭାଗ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ଏକ ବିଶାଳ ଦୀପୋହବ ଆୟୋଜିତ ହୋଇଛି ଏହି ଉସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି ଖେଳ ଅଷ୍ଟ୍ରେଲିଆରେ ହେବାକୁ ଥିବା ଦ୍ୱିପକ୍ଷୀୟ କ୍ରିକେଟ୍ ସିରିଜ୍ ପାଇଁ ଆଜି ଭାରତୀୟ କ୍ରିକେଟ୍ ଦଳ ସେଠାରେ ପହଞ୍ଚିଛନ୍ତି ଦୁଇ ଦେଶ ମଧ୍ୟରେ ସେଠାରେ ତିନୋଟି ଟି ଟୋର୍କି ତିନୋଟି ଏକ ଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଓ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳାଯିବ